ଏହି ଅବସରରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ପାର୍ଲାମେଣ୍ଟ ସଦସ୍ୟମାନେ କେବଳ ଏକ ପାର୍ଟିର କିମ୍ବା ନିର୍ବାଚନ ମଣ୍ଡଳିର ପ୍ରତିନିଧି ନୁହନ୍ତି ସେମାନେ ସାୟିଧାନକ ଆଦର୍ଶର ଟ୍ରଷ୍ଟି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ସରକାର ଅଧିକ ଉତ୍ତରଦାୟୀ ହେବା ସକାଶେ ବିରୋଧି ଦଳଗୁଡ଼ିକୁ ଦାୟିତ୍ୱବାନ୍ ହେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପାର୍ଲାମେଣ୍ଟରେ ଅଚଳାବସ୍ଥା ଯୋଗୁଁ ସରକାର ସବୁଠୁ କମ୍ କ୍ଷତି ସହୁଥିବାବେଳେ ଦେଶ ସବୂଠାର୍ ଅଧିକ କ୍ଷତି ସହିଥାଏ ଲୋକସଭା ଓ ରାଜ୍ୟସଭାରେ ସଫଳତାର ସହ କାର୍ଯ୍ୟ ଚାଲିବା ପ୍ରତି ଗୁରୁତ୍ୱ ଆରୋପ କରି ସେ କହିଛନ୍ତି ଗରିବ ଓ ଅବହେଳିତମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବା ପ୍ରତ୍ୟେକ ସାଂସଦଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଶ୍ରୀ ମୋଦି କହିଛନ୍ତି ପ୍ରତ୍ୟେକ ଏମ୍ପି ସାଧାରଣ ଲୋକଙ୍କ ସମସ୍ୟା ସମ୍ବନ୍ଧୀୟ ବିଷୟଗୁଡ଼ିକୁ ପାର୍ଲାମେଷ୍ଟରେ ଉତ୍ଥାପନ କରିବା ଉଚିତ ଯାହାଫଳରେ ସରକାର ଲୋକମାନଙ୍କର କଲ୍ୟାଣ ଦିଗରେ ପଦକ୍ଷେପ ନେବାକୁ ବାଧ୍ୟ ହେବେ ପାର୍ଲାମେଣ୍ଟରେ ପାଟିତୁଣ୍ଡ ଓ ବିଶ୍ୱଙ୍ଗଳା ଉପରେ ଅସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ଏମ୍ପିମାନେ ସେମାନଙ୍କର ବକ୍ତବ୍ୟ ଦେଇପାରୁ ନାହାନ୍ତି ଓ ଏହାଯୋଗୁଁ ସମଗ୍ର ଦେଶର କ୍ଷତି ହେଉଛି

ସଭାଗୃହରେ ଏ ପ୍ରସଙ୍ଗ ଉତ୍ଥାପନ କରି ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡ଼ୁ ରାଜ୍ୟସଭା ବିରୋଧି ଦଳ ନେତା ଗୁଲାମ୍ ନବୀ ଆକ୍ଷାଦ୍ ଓ ପୂର୍ବତନ ରାଜ୍ୟସଭା ଉପାଧ୍ୟକ୍ଷ ନକ୍ମା ହେପ୍ତୁଲ୍ଲାଙ୍କ ପ୍ରଶାସନିକ ବିଜ୍ଞତା ଗଭୀର ଦୂରଦୃଷ୍ଟି ଓ ବାଗ୍ମିତା ପାଇଁ ସେମାନଙ୍କର ପ୍ରଶଂସା କରିଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଜଣେ ଉପସ୍ଥିତ ସଦସ୍ୟ ଓ ଜଣେ ପୂର୍ବତନ ସଦସ୍ୟ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଥିବାରୁ ସଭାପାଇଁ ଏହା ଏକ ଗର୍ବର ବିଷୟ ସେ ମଧ୍ୟ ଅନ୍ୟ ପୁରସ୍କାର ବିଜେତାମାନଙ୍କର ପ୍ରଶଂସା କରିଚ୍ଛନ୍ତି

ପ୍ରସ୍ତାବ ଅନ୍ଦସାରେ ଋଣଗ୍ରସ୍ତ ଆଇଡିବିଆଇ ଏଲ୍ଆଇସିକୁ ତାହାର ଅଂଶଧନ ବିକ୍ରି କରିବ ଏକ ସରକାରୀ ଇସ୍ତାହାର ଅନ୍ତସାରେ ଏହା ଉଭୟ ଏଲ୍ଆଇସି ଓ ଆଇଡିବିଆଇକୁ ଲାଭ ପହଞ୍ଚାଇବ ଏହା ମଧ୍ୟ ଦୁଇ କମ୍ପାନୀର ଶାଖା କମ୍ପାନୀଗୁଡ଼ିକୁ ଲାଭ ପହଞ୍ଚାଇବ

ଏହି ବିଲ୍ ଓବିସି କମିଶନ୍କୁ ସାୟିଧାନିକ ମର୍ଯ୍ୟାଦା ପ୍ରଦାନ କରିବାକୁ ଉଦ୍ଦିଷ୍ଟ ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ମନ୍ତ୍ରୀ କହିଛନ୍ତି ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଓ ଦେଶର ସ୍ୱାର୍ଥ ତଥା ସାମାଜିକ ନ୍ୟାୟ ପାଇଁ ଏହାକୁ ସମର୍ଥନ କରାଯିବା ଉଚିତ ସେ କହିଛନ୍ତି ଓବିସି କମିଶନ୍କୁ ସାୟିଧାନିକ ମର୍ଯ୍ୟାଦା ପ୍ରଦାନ ଏକ ଦୀର୍ଘ ଦିନର ଦାବି ଓ ସାମାଜିକ ନ୍ୟାୟ ପ୍ରଦାନରେ ଏହା ଏକ ବୃହତ୍ ପଦକ୍ଷେପ ହେବାକୁ ଯାଉଥିବାର୍ ସର୍ବସମ୍ମତିକ୍ରମେ ଏହା ପାସ୍ ହେବା ଉଚିତ

ଓବିସି କମିଶନ୍କୁ ସାୟିଧାନିକ ମର୍ଯ୍ୟାଦା ପ୍ରଦାନ ଓ ଜାତୀୟ ଡାକ୍ତରୀ କମିଶନ୍ ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକ ଉପରେ ଆଲୋଚନା ହୋଇ ପାସ୍ ହେବାକୁ ଥିବାରୁ ବିଜେପି ଏଭଳି ହ୍ୱିପ୍ ଜାରି କରିଛି ଟିଡିପି ପ୍ରେଟେଷ୍ଟ ଟିଡିପି ଏମ୍ପିମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ ଦାବିରେ ପାର୍ଲାମେଣ୍ଟ ସଦନ ପରିସରରେ ସେମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ପ୍ଲାକାର୍ଡ଼ ପ୍ରଦର୍ଶନ କରି ସେମାନେ ସେମାନଙ୍କର ଦାବି ସପକ୍ଷରେ ସ୍କ୍ଲୋଗାନ ଦେଉଛନ୍ତି ପାର୍ଟି ଏମ୍ପି ଜୟଦେବ ଗାଲା କହିଛନ୍ତି ପାର୍ଲାମେଣ୍ଟ ଭିତରେ ଏ ବିଷୟ ଉତ୍ଥାପନ କରିବା ସହିତ ସେମାନେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ପାର୍ଟି ସୁପ୍ରିମ୍କୋର୍ଟର ଦ୍ୱାରସ୍ଥ ହେବା ବିଷୟ ମଧ୍ୟ ଚିନ୍ତା କରିଛି

ବିଭାଗୀୟ ମନ୍ତ୍ରୀ ଗିରରାଜ୍ ସିଂ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି

ସୌର ଚରଖା ୟୁନିଟ୍ଗୁଡ଼ିକୁ ଗ୍ରାମ୍ୟ ଶିଳ୍ପ ଭାବେ ଶ୍ରେଣୀବିଭାଗ କରାଯାଇଛି

ଇଣ୍ଡିଆ ଜର୍ମାନୀ ଭାରତ ଓ ଜର୍ମାନୀ ସ୍ଥାୟୀ ସହରାଞ୍ଚଳ ବିକାଶ ଓ ପୁନର୍ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ଆର୍ଥକ ଓ ବୈଷୟିକ ସହାୟତା ପାଇଁ ଏକ ରାଜିନାମା ସ୍ୱାକ୍ଷର କରିଛନ୍ତି

ଅର୍ଥ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସମୀର କୁମାର ଖରେ ଓ ଜର୍ମାନୀ ରାଷ୍ଟ୍ରଦୃତ ମାର୍ଟିନ୍ ନେ ନୂଆଦିଲ୍ଲୀରେ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି ଏହି ଅବସରରେ ଜର୍ମାନୀ ରାଷ୍ଟ୍ରଦୂତ କହିଛନ୍ତି ସ୍ଥାୟୀ ସହରାଞ୍ଚଳ ବିକାଶ ବିଶେଷକରି ପରିମଳ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସହରାଞ୍ଚଳ ଗମନାଗମନକୁ ପ୍ରାଧାନ୍ୟ ଦିଆଯିବ

ବୈଦେଶିକ ମନ୍ତ୍ରୀ ଭାବେ ସେହି ଦେଶଗୁଡ଼ିକୁ ଏହା ତାଙ୍କର ପ୍ରଥମ ଗସ୍ତ ଆସ୍ତାନାକୁ ତାଙ୍କର ଗସ୍ତ ସମୟରେ ଶ୍ରୀମତୀ ସ୍ୱରାଜ କାଜାଖସ୍ତାନ ବୈଦେଶିକ ମନ୍ତ୍ରୀ କଇରାତ୍ ଅବଦ୍ରାଖ୍ମାନବ୍ଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ ସେ କାଜାଖସ୍ତାନ ନେତାମାନଙ୍କୁ ସାକ୍ଷାତ କରିବେ ଓ ସେଠାରେ ଭାରତୀୟ ବଂଶୋଭବ ଲୋକମାନଙ୍କ ସହ ବାର୍ତ୍ତାଳାପ କରିବେ ଭାରତ ଓ କାଜାଖସ୍ତାନ ମଧ୍ୟରେ ଘନିଷ୍ଠ ଭାଗିଦାରୀ ସମ୍ପର୍କ ରହିଛି

କିର୍ଗିକ୍ଷାନ ବୈଦେଶିକ ମନ୍ତ୍ରୀ ଏର୍ଲାନ୍ ଅବ୍ଦିଲ୍ଦେବ୍ଙ୍କ ସହ ସେ କଥାବର୍ତ୍ତା କରିବେ ସେ ମଧ୍ୟ କିର୍ଗିଜ୍ସ୍ତାନ ନେତାମାନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟସ୍ଚୀ ରହିଛି ଭାରତ ଓ କିର୍ଗିଜ୍ଞାନ ମଧ୍ୟରେ ଅନେକ କ୍ଷେତ୍ରରେ ଉତ୍ତମ ସମ୍ପର୍କ ରହିଛି

ସେ ଉଜ୍ବେକିସ୍ତାନ ବୈଦେଶିକ ମନ୍ତ୍ରୀ ଅବ୍ଦୁଲ୍ ଅଜିଜ୍ କ୍ୟାମିଲବ୍ଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବେ ସେ ମଧ୍ୟ ଉଜ୍ବେକିସ୍ତାନ ନେତାମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟସ୍ଚୀ ରହିଛି ଶ୍ରୀମତୀ ସ୍ୱରାଜ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ୍ବାହାଦୁର ଶାସ୍ତ୍ରୀଙ୍କ ସ୍କାରକୀ ସ୍ଥଳୀରେ ପୁଷ୍ପମାଲ୍ୟ ଅର୍ପଣ କରିବେ ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ଦୀର୍ଘ ଦିନର୍ ଘନିଷ୍ଠ ସମ୍ପର୍କ ରହିଛି ଆସାମ ଫ୍ଲୁଡ୍ ଉପର ଆସାମର ବନ୍ୟା ପରିସ୍ଥିତିରେ କୌଣସି ଉନ୍ନତି ଘଟି ନାହିଁ

ବ୍ରହ୍ମପୁତ୍ର ସମେତ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି

ଗୋଲାଘାଟଠାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କାରି ରହିଛି ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ବର୍ଷନ କରାଯାଉଛି ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦୋୟାଙ୍ଗ୍ କଳଭଣ୍ଡାରର ଜଳସ୍ତର ହ୍ରାସ ପାଇଛି ରାଜ୍ୟ କୃଷିମନ୍ତ୍ରୀ ଅତୁଲ୍ ବୋରା ଗୋଲାଘାଟ କିଲ୍ଲାର ବନ୍ୟା କ୍ଷତିଗ୍ରସ୍ତାଅଞ୍ଚଳ ଗସ୍ତ କରିଛନ୍ତି ଲକ୍ଷ୍ମୀପୁର ଧେମାଜୀ ଓ ଶିବସାଗର ଜିଲ୍ଲାର ବହୁ ଗ୍ରାମରେ ବନ୍ୟାଜଳ ମାଡ଼ିଯାଇଛି ନାଗାଲ୍ୟାଣ୍ଡ ରେନ୍ ନାଗାଲ୍ୟାଣ୍ଡ୍ରେ ଗତ କିଛିଦିନ ହେଲା ଲଗାଶ ବର୍ଷା ହେଉଥିବାରୁ ବନ୍ୟା ଓ ଭ୍ରସ୍କଳନ ଯୋଗୁଁ ଧନକୀବନର ବ୍ୟାପକ କ୍ଷୟକ୍ଷତି ଘଟିଛି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସଂଯୋଗ କରୁଥିବା ସଡ଼କ ଅବରୋଧ ହୋଇଥିବାରୁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି

ଇଟାଲୀକୁ ହରାଇବା ପୂର୍ବରୁ ପୁଲ୍ ବି'ର ଗ୍ରୁପ୍ ପର୍ଯ୍ୟାୟରେ ଭାରତ ତୂତୀୟ ସ୍ଥାନରେ ଥିଲା ଆଜି ଖେଳାଯିବାକୁ ଥିବା ଅନ୍ୟ ଏକ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ରେ ଇଂଲଣ୍ଡ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ଖେଳାଯିବ ଶନିବାର ଦିନ ସେମିଫାଇନାଲ୍ ଖେଳାଯିବ ରବିବାର ଦିନ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ